ଏଭଳି ପୁଲିସ୍ ମୁଖ୍ୟଙ୍କ ନିଯୁକ୍ତିରେ ପୂର୍ବରୁ ଥିବା ରାକ୍ୟଗୁଡ଼ିକର ନିୟମ କାନୁନ୍କୁ ଲାଗୁ କରାଯାଇପାରିବ ନାହିଁ ବୋଲି ଖଖପୀଠ ଦର୍ଶାଇଛନ୍ତି

ଏହି ଘଟଶା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା

ବିଭିନ୍ନ ସ୍ଚାନରେ ନବଦିଗନ୍ନ ଚିଟ୍ଫଶ୍ଡ ଠକେଇ ମାମଲାରେ ସଂପୂକ୍ତ ଥିବା ଅଭିଯୋଗରେ ସିବିଆଇ ସାଂସଦ ହାଁସଦାଙ୍କୁ ଗିରଫ କରିଥିଲା

ସେହିପରି ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସଙ୍କୁ ଆକି ଇଡି ପକ୍ଷରୁ ଜେରା କରାଯାଇଥିବା ଜଣାପଡିଛି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

ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ଶ୍ରୀକୀଉଙ୍କର ଗୁପ୍ତସେବା ସମ୍ମନ୍ନ କରୁଛନ୍ତି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

ଏହି ଗୁପ୍ତନୀତିକୁ ସର୍ବସାଧାରଣ ଭକ୍ତମାନେ ଦେଖ୍ପାରିବେ ନାହି